ବିନା ରାଜିନାମାରେ ୟୁରୋପୀୟ ସଂଘରୁ ଓହରିଯିବା ସଂକ୍ରାନ୍ତରେ ଆଜି ଭୋଟ୍ ନିଆଯିବ

ରିଭ୍ ଇସି ଜେ ଆଣ୍ଡ କେ ନିର୍ବାଚନ ଆୟୋଗ କହିଛନ୍ତି ଜାମ୍ମୁ କାଶ୍ମୀରର ପରିସ୍ଥିତି ସଂକ୍ରାନ୍ତରେ ନିୟମିତ ତଦାରଖ କରାଯିବା ପରେ ରାଜ୍ୟରେ ବିଧାନସଭା ନିର୍ବାଚନ କରିବା ପାଇଁ ଖୁବ୍ ଶୀଘ୍ର ନିଷ୍ପଭି ନିଆଯିବ ନିର୍ବାଚନ ଆୟୋଗ ପକ୍ଷରୁ ଏକଥା ମଧ୍ୟ କୁହାଯାଇଛି ନିର୍ବାଚନ କରାଇବା ସଂକ୍ରାନ୍ତରେ ସବୁ ମହଲରୁ ମତାମତ ନିଆଯିବ ଜାନ୍ମ କାଶ୍ମୀର ପରିସ୍ଥିତି ଆକଳନ କରିବା ପାଇଁ ଗତକାଲି ନିଯୁକ୍ତ କରାଯାଇଥିବା ତିନି ଜଣ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋଡା ଏବଂ ନିର୍ବାଚନ କମିଶନ୍ର ଅଶୋକ ଲାଭାସା ଓ ସୁଶୀଲ ଚନ୍ଦ୍ରଙ୍କୁ ସାକ୍ଷାତ କରିଛନ୍ତି ଏହି ବୈଠକ ପରେ ଜାରି ପ୍ରେସ୍ ଇସ୍ତାହାରରେ କୁହାଯାଇଛି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ଖୁବ୍ ଶୀଘ୍ର ରାଜ୍ୟକୁ ପରିସ୍ଥିତି ଅନୁଧ୍ୟାନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ରାଜ୍ୟ ପାଇଁ ପ୍ରଭାରୀ ଉପନିର୍ବାଚନ କମିଶନର ସନ୍ଦୀପ ସାକସେନା ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତରେ ସେମାନଙ୍କୁ ଅବଗତ କରାଇଛନ୍ତି ଏବଂ ରାଜ୍ୟ ସଂକ୍ରାନ୍ତରେ ଆମୂଳଚୂଳ ତଥ୍ୟ ପ୍ରଦାନ କରିଛନ୍ତି ପର୍ଯ୍ୟବେକ୍ଷକମାନଙ୍କର ଭୂମିକା ଓ ଦାୟିତ୍ୱ ସଫ୍ରାନ୍ତରେ ଆମ୍ଳଚଳ ଆଲୋଚନା ହୋଇଛି ଏଏସ୍ ଗିଲ୍ ନୁର ମହମ୍ମଦ ଏବଂ ବିନୋଦ ଜୁଥ୍ସିଙ୍କୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ସେମାନେ ରାଜନୈତିକ ଦଳ ଓ ଜିଲ୍ଲା ସ୍ତରୀୟ ତଥା ରାଜ୍ୟ କର୍ତ୍ତପକ୍ଷ ତଥା ବିଭିନ୍ନ ପକ୍ଷମାନଙ୍କ ସହ କଥାବାର୍ତ୍ତା କରି ପରିସ୍ଥିତି ଆକଳନ କରିବେ ରାଜ୍ୟରେ କେବଳ ଲୋକସଭା ନିର୍ବାଚନ କରାଇବାକୁ ଘୋଷଣା କରାଯାଇଛି ଏବଂ ବିଧାନସଭା ନିର୍ବାଚନ କରାଇବା ଲାଗି ପରିସ୍ଥିତି ଆକଳନ କରିବା ସକାଶେ ଏହି ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତ କରାଯାଇଛି ଏମ୍ଓଆର୍ଏନ୍ ବିଜେପି ବିଜେପି ଏବଂ ଆସାମ ଗଣ ପରିଷଦ ଏଜିପି ଆସନ୍ତା ଲୋକସଭା ନିର୍ବାଚନ ମିଳିତ ଭାବେ ଲଢ଼ିବେ ଗୌହାଟୀଠାରେ ଗତ ରାତିରେ ଅନୁଷ୍ଠିତ ଏକ ବୈଠକରେ ବିଜେପି ବରିଷ୍ଣ ନେତା ରାମମାଧବଙ୍କ ଉପସ୍ଥିତିରେ ଏହି ନିଷ୍ପଭି ନିଆଯାଇଛି ଏଜିପି ସଭାପତି ଅତୁଲ ବୋରା କାର୍ଯ୍ୟନିର୍ବାହୀ ସଭାପତି କେଶବ ମହାନ୍ତ ଏବଂ ଉଉର ପୂର୍ବ ଗଣତାନ୍ତିକ ମେଣ୍ଟ ଆବାହକ ବିଶ୍ୱ ଶର୍ମା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଗତକାଲି ଗାନ୍ଧିନଗରଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଉଥିଲା ବେଳେ ଶ୍ରୀ ପଟେଲ୍ ତାଙ୍କ ପାର୍ଟିରେ ଯୋଗ ଦେଇଛନ୍ତି ଲୋକସଭା ନିର୍ବାଚନ ପୂର୍ବରୁ ସକ୍ରିୟ ରାଜନୀତିରେ ଯୋଗଦେବାର କାରଣ ସଂକ୍ରାନ୍ତରେ ପଚରାଯିବାରୁ ହାର୍ଦ୍ଦିକ ପଟେଲ କହିଛନ୍ତି ବର୍ତ୍ତମାନ ସେ ଗୁଜରାଟର ଲୋକମାନଙ୍କ ପାଇଁ ଭଲ ଭାବରେ କାମ କରିପାରିବେ ତେଣେ ବିଜେପି ରାଜ୍ୟରେ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ତିନି ଜଣ ଲେଖାଏଁ ନେତାଙ୍କ ନାମ ବାଛିଛି ଯେଉଁମାନେକି ପ୍ରାର୍ଥୀ ଚୟନ ପାଇଁ କମିଟିରେ ରହିବେ

ଏହି ପ୍ରଶିକ୍ଷଣ ତିନୋଟି ସ୍ତରରେ ଦିଆଯାଉଛି ଭିଭି ପ୍ୟାଟ୍ ମେସିନ୍ରେ ମତଦାତା ନିଜର ସ୍ୱାଧୀନ ମତ ସାବ୍ୟସ୍ତ କରିପାରିବେ

ଅତିରିକ୍ତ ଭିଭି ପ୍ୟାଟ୍ ମେସିନ୍ଗୁଡ଼ିକ ଜୋନାଲ୍ ଅଧିକାରୀଙ୍କ ହେପାଜତରେ ରହିବ

ସରକାରୀ ଭାବେ କୁହାଯାଇଛି ନିରାପଦ ଚଳାଚଳ ପାଇଁ ସୁରକ୍ଷା ପଦକ୍ଷେପଗୁଡ଼ିକ ସହ ଉପଯୁକ୍ତ ପରିବର୍ତ୍ତନ ନହେଲା ପର୍ଯ୍ୟନ୍ତ ବିମାନଗୁଡ଼ିକର ଉଡ଼ାଣ ବନ୍ଦ ରହିବ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯାତ୍ରୀମାନଙ୍କ ନିରାପଦକୁ ନିଶ୍ଚିତ କରିବା ପାଇଁ ବିଶ୍ୱର ବିମାନ ଚଳାଚଳ ସଂସ୍ଥା ବିମାନ ନିର୍ମାଣକାରୀ ସଂସ୍ଥା ଏବଂ ନିୟନ୍ତ୍ରକ କର୍ତ୍ତପକ୍ଷମାନଙ୍କ ସହ ପରାମର୍ଶ କରାଯାଉଛି

ଇଥିଓପିଆ ଚୀନ୍ ଅଷ୍ଟ୍ରେଲିଆ ମାଲଏସୀଆ ସିଙ୍ଗାପୁର ଓ ବ୍ରିଟେନ୍ ପୂର୍ବରୁ ଏହି ବିମାନ ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ ରଖିଥିଲା ବେଳେ ବର୍ତ୍ତମାନ ଭାରତ ଏଭଳି ପଦକ୍ଷେପ ନେଇଛି

ସରକାର କହିଛନ୍ତି ସାମାଜିକ ସମାନତା ପାଇଁ ଏହି ପଦକ୍ଷେପ ନିଆଯାଇଛି ଗତକାଲି ସୁପ୍ରିମ୍କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି ଉପସ୍ଥିତ ସଂରକ୍ଷଣ ବ୍ୟବସ୍ଥା ଅଧୀନରେ ଆସୁନଥିବା ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଉପକାର ପାଇଁ ସମ୍ଭିଧାନ ସଂଶୋଧନର ଆବଶ୍ୟକତା ରହିଥିଲା ଏହି ସଂରକ୍ଷଣ ପାଇଁ ସାୟିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକ ଉପରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଛନ୍ତି

ଏହାଦ୍ୱାରା ବର୍ତ୍ତମାନ ବ୍ରିଟେନ୍ରେ ଅସ୍ଥିର ପରିସ୍ଥିତି ସୃଷ୍ଟି ହୋଇଛି ୟୁରୋପୀୟ ସଂଘରୁ ଓହରିଯିବା ପାଇଁ ବ୍ରିଟେନ୍ ପାଇଁ ମାତ୍ର ଦୁଇ ସପ୍ତାହ ସମୟ ରହିଥିବା ବେଳେ ଏଭଳି ଘଟଣା ସାରା ପରିସ୍ଥିତିକୁ ଓଲଟପାଲଟ କରିଦେଇଛି ପରାଜୟ ପରେ ପାର୍ଲାମେଷ୍ଟରେ ଉଦ୍ବୋଧନ ଦେଲାବେଳେ ଥେରେସା ମେ' କହିଚ୍ଚନ୍ତି ସାଂସଦମାନଙ୍କର ଏହି ନିଷ୍ପଭି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ସେ କହିଛନ୍ତି ବିନା ରାଜିନାମାରେ ୟୁରୋପୀୟ ସଂଘରୁ ଓହରିଯିବା ଦ୍ୱାରା ବଡ଼ ଧରଣର କ୍ଷତିଘଟିବା କଥା ସେ ଜାଶନ୍ତି ତେଣୁ ବର୍ତ୍ତମାନ ସାଂସଦମାନେ ଆଗକୁ କ'ଣ ପଦକ୍ଷେପ ନେବେ ତାହା ସେମାନଙ୍କ ଉପରେ ନିର୍ଭର କରୁଛି ଥେରେସା ମେ'ଙ୍କ ବ୍ରେକ୍ସିଟ୍ ରାଜିନାମା ବର୍ତ୍ତମାନ ଅକାମି ବୋଲି ଘୋଷଣା କରି ବିରୋଧୀ ଦଳ ନେତା ଜେରେମି କରବିନ୍ କୋହଳ ବ୍ରେକ୍ସିଟ୍ ପ୍ରସ୍ତାବ ଗୃହିତ କରିବା ପାଇଁ ମତ ଦେଇଛନ୍ତି ସେ କହିଛନ୍ତି ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସାଧାରଣ ନିର୍ବାଚନ ପାଇଁ ଘୋଷଣା କରନ୍ତୁ ବିନା ରାଜିନାମାରେ ୟୁରୋପୀୟ ସଂଘରୁ ଓହରି ଯିବା ପ୍ରସ୍ତାବ ଉପରେ ଆଜି ସାଂସଦମାନେ ଭୋଟ୍ ଦେବେ

ଜଷ୍ଟିସ୍ ଆର୍ ସୁବିୟା ଓ କ୍ରିଷ୍ଣନ ରାମାସ୍ୱାମୀଙ୍କ ଖଣ୍ଡପୀଠ କହିଛନ୍ତି ଆପୋଲୋ ହସ୍ୱିଟାଲ୍ ଓକିଲ ଏବଂ ନ୍ୟାୟ ମୂର୍ତ୍ତି ଏ ଅରୁମୁଗସ୍ୱାମୀ କମିଶନ ପକ୍ଷରୁ ଜବାବ ସୁଆଲ୍ ଶୁଶିବା ପରେ ରାୟକୁ ସଂରକ୍ଷିତ ରଖାଯାଇଛି

ଚତ୍ରୁର୍ଥ ଦିନିକିଆରେ ଏମ୍ଏସ୍ ଧୋନି ଖେଳି ନଥିବାବେଳେ ଆଜି ମଧ୍ୟ ସେ ଖେଳିବେ ନାହିଁ ବୋଲି ଜଣାପଡ଼ିଛି ସାଫ୍ ଦକ୍ଷିଣ ଏସିଆ ଫୁଟବଲ୍ ଫେଡେରେସନ୍ 'ସାଫ୍' ମହିଳା ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଗତଥରର ବିଜେପିତା ଭାରତ ଆଜି ନେପାଳରେ ମାଳଦ୍ୱୀପକୁ ଭେଟିବ

ଆୟୋଜକ ଦଳ ନେପାଳ ଗ୍ରପ୍ ଏ ରେ ବାଂଲାଦେଶ ଓ ଭୁଟାନ ସହିତ ରହିଛି